ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ନାଗରିକମାନଙ୍କର ଅଂଶଗ୍ରହଣ ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଜନତା କର୍ଫ୍ୟୁ ପ୍ରତି ଲୋକମାନଙ୍କର ସମର୍ଥନ ପାଇଁ ସେ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି

ପିଏମ୍ ନାଇନ୍ କଲ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପୁଥିବା ଦୃଷ୍ଟିରୁ ପ୍ରତ୍ୟେକ ଭାରତୀୟଙ୍କୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼ିବ

କେବଳ ଯେଉଁମାନେ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଅଛନ୍ତି ସେହି ବ୍ୟକ୍ତିମାନେ ବାହାରକୁ ଯାଇ ପାରିବେ ସେ କହିଛନ୍ତି ଏହି ଜନ ଆନ୍ଦୋଳନର ସଫଳତା ଓ ଏଥିରୁ ମିଳିବାକୁ ଥିବା ଅଭିଜ୍ଞତା ଆମକୁ ଆଗକୁ ଆସୁଥିବା ଚାଲେଞ୍ଜର ମୁକାବିଲା କରିବାରେ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ରବିବାର ଦିନର ଏହି ପଦକ୍ଷେପ ଜାତୀୟ ସ୍ୱାର୍ଥ ଦିଗରେ ଲୋକମାନଙ୍କର ସଂଯମ ସଂକଳ୍ପବଦ୍ଧତା ଓ କର୍ତ୍ତବ୍ୟ ପାଳନର ଏକ ପ୍ରତୀକ ହେବ

ଭୂତାଣୁ ସଂକ୍ରମଣ ଯୋଗୁଁ ହସ୍କିଟାଲଗୁଡ଼ିକ ଉପରେ ପଡ଼ୁଥିବା ଚାପର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନିୟମିତ ଯାଞ୍ଚ ଭଳି କାର୍ଯ୍ୟକୁ ଏଡାଇବା ଓ ଅସ୍ତ୍ରୋପ୍ରଚାର ଆଦି କାର୍ଯ୍ୟକୁ ଅନ୍ୟ ଏକ ସମୟରେ କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଅର୍ଥନୈତିକ ସ୍ଥିତି ସଂକ୍ରାନ୍ତରେ ଦେଶର ଜନସାଧାରଣଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ କୋଭିଡ୍ ନାଇଣ୍ଟିନ୍ ଅର୍ଥନୈତିକ ସହାୟତା ଟାସ୍କଫୋର୍ସ ଗଠନ ବିଷୟ ଘୋଷଣା କରିଛନ୍ତି ଏହି ଟାସ୍କଫୋର୍ସ ଅର୍ଥମନ୍ତ୍ରାଙ୍କ ଅଧୀନରେ କାର୍ଯ୍ୟ କରିବ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଉପାୟଗୁଡ଼ିକ ଉପରେ କାର୍ଯ୍ୟ କରିବ ସହାୟକ କର୍ମଚାରୀ ଡ୍ରାଇଭର ଓ ମାଳିମାନଙ୍କ ଭଳି ଘରେ ଆସି କାର୍ଯ୍ୟ କରୁଥିବା ଲୋକମାନଙ୍କର ବେତନ କମ୍ ନ କରି ସମସ୍ତଙ୍କୁ ଦୟାମନୋଭାବ ପୋଷଣ କରିବାକୁ ସେ ଅନୁରୋଧ କରିଛନ୍ତି ଭୟଭୀତ ହୋଇ ଅଧିକ ସାମଗ୍ରୀ ବଜାରରୁ କିଣି ମହଜୁଦ କରି ନ ରଖିବା ପାଇଁ ଲୋକମାନଙ୍କୁ ଅନୁରୋଧ କରି ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପଦାର୍ଥ ଓ ରେସନ ସାମଗ୍ରୀ ମହକୁଦ ହୋଇ ରହିଥିବାର ସେ ଲୋକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଯୋଗାଣକୁ ନିଶ୍ଚିତ କିରବା ଦିଗରେ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ପରିଶେଷରେ ଗୁଜବଠାରୁ ଦୂରରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି

ତେବେ ଯେଉଁ ଟ୍ରେନ୍ଗୁଡ଼ିକ ଶନିବାର ମଧ୍ୟରାତ୍ରୀ ପୂର୍ବରୁ ଚଳାଚଳରେ ଅଛି ସେଗୁଡ଼ିକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଦିଆଯିବ

କେନ୍ଦ୍ର ଖାଉଟୀ ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶଓ୍ୱାନ ଏକ ଟ୍ସିଟ୍ ବାର୍ତ୍ତାରେ କହିଛନ୍ତି ସରକାର କୋଭିଡ ନାଇଷ୍ଟିନ୍ ସଂକ୍ରମଣକୁ ଦୂଷ୍ଟିରେ ରଖି ମାସ୍କ ଓ ସାନିଟାଇଜରର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି

ହେଲ୍ଥ ଆଡଭାଇଜରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମସ୍ତ ପ୍ରକାର ସତର୍କତାମୂଳକ ନିୟମାବଳୀଗୁଡ଼ିକୁ ଅକ୍ଷରେ ଅକ୍ଷରେ ପାଳନ କରିବାପାଇଁ ଦେଶର ଜନସାଧାରଣଙ୍କୁ ପରାମର୍ଶ ଦେଇଛି ଯାହାଫଳରେ ସେମାନେ କରୋନା ଭୂତାଣୁ ସଂକ୍ରମଣଠାରୁ ନିଜକୁ ସୁରକ୍ଷିତ ରଖିପାରିବେ ଲୋକମାନଙ୍କୁ କୌଣସି ଏକ ସ୍ଥାନରେ ବହୁ ସଂକ୍ୟାରେ ଏକତ୍ରିତ ହେବାରୁ ବାରଣ କରାଯାଇଛି ଯଦି କୌଶସି ବ୍ୟକ୍ତିଙ୍କ ଠାରେ କାଶ କିମ୍ବା ଜ୍ୱରର ଲକ୍ଷଣ ଦେଖାଦିଏ ତେବେ ସେ ଅନ୍ୟମାନଙ୍କ ସଂସ୍ୱର୍ଶରେ ନଆସିବାକୁ ପରାମର୍ଶ ଦିଆଯାଇଛି ହାତକୁ ଭଲଭାବେ ସାବୁନ୍ରେ ସଫା ନକରି ଆଖି ନାକ କିମ୍ବା ମୁହଁରେ ନମାରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ସର୍ବସାଧାରଣ ସ୍ଥାନ ଗୁଡ଼ିକରେ ଛେପ ଖଙ୍କାର ପକାଇବା ଉପରେ କଟକଣା ଲାଗୁ କରାଯାଇଛି ଲୋକମାନଙ୍କୁ ବାରମ୍ଘାର ସାବୁନ୍ରେ ଅଧିକ ସମୟ ପର୍ଯ୍ୟନ୍ତ ହାତ ସଫାକରିବା ଓ ଏହାପରେ ହାତରେ ଆଲ୍କୋହଲ ଭିତ୍ତିକ ସାନିଟାଇଜର ମାଲିସ କରିବାକୁ କୁହାଯାଇଛି କାଶିବା କିମ୍ବା ଛିଙ୍କିବା ସମୟରେ ମୁହଁକୁ ରୁମାଲ କିମ୍ବା ଟିସୁ ପେପର ଦ୍ୱାରା ଆବୃତ ରଖିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ବ୍ୟବହାର ହୋଇସାରିଥିବା ଟିସୁପେପରଗୁଡ଼ିକୁ ବନ୍ଦ ଡଷ୍ଟବିନ୍ ମଧ୍ୟରେ ତୁରନ୍ତ ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଜ୍ୱର ଶ୍ୱାସପ୍ରଶ୍ୱାସରେ ଅସୁବିଧା କିମ୍ବା କାଶ ଭଳି ସ୍ୱାସ୍ଥ୍ୟଗତ ଅସୁବିଧା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି ଡାକ୍ତରଙ୍କୁ ଦେଖାକରିବା ସମୟରେ ନିଜର ମୁହଁକୁ ମାସ୍କ କିମ୍ବା ଗାମୁଛାରେ ଆବୃତ୍ତ ରଖିବା ପାଇଁ ମଧ୍ୟ ଲୋକମାନଙ୍କୁ କୁହାଯାଇଛି କରୋନା ଭୂତାଣୁ ସମ୍ବନ୍ଧରେ ତଥ୍ୟ ଜାଣିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନିଃଶୁଳ୍କ ହେଲ୍ପଲାଇନ୍ ନମ୍ଭର ସ୍ଥାପନ କରାଯାଇଛି

ଲୋକମାନେ ଏହି ଇ ମେଲ୍କୁ ସନ୍ଦେଶ ପଠାଇ ସହାୟତା ଲୋଡିପାରିବେ ବହୁ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସନ ପକ୍ଷରୁ ମଧ୍ୟ ହେଲ୍ପ୍ଲାଇନ୍ ନମ୍ବରମାନ ସ୍ଥାପନ କରାଯାଇଛି ଫ୍ଲାଇଟ୍ ଇଟାଲୀ ଏୟାର ଇଣ୍ଡିଆର ଏକ ବିମାନ ଆଜି ନୂଆଦିଲ୍ଲୀରୁ ରୋମ୍ ଅଭିମୁଖେ ଯାତ୍ରା କରିବ

କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ଇଟାଲୀରେ ସର୍ବାଧିକ ସଂଖ୍ୟକ ଲୋକ ସଂକ୍ରମିତ ହୋଇଥିବାର ଜଣାପଡିଛି

ଏହି ସାକ୍ଷାତ୍କାର ଲାଗି ନୃତନ ତାରିଖ ସମ୍ପର୍କରେ ପରେ ସମ୍ମକ୍ତ ପ୍ରାର୍ଥୀମାନଙ୍କୁ ଅବଗତ କରାଯିବ

ଆଇସିଏମ୍ଆର୍ କହିଛି ଶ୍ୱାସପ୍ରଶ୍ୱାସରେ ଅଧିକ ଅସୁବିଧା ଅନୁଭବ କରୁଥିବା ଶ୍ୱାସପ୍ରଶ୍ୱାସ ଗ୍ରହଣରେ କଷ୍ଟ ଅନୁଭବ କରୁଥିବା ଓ ଜ୍ୱର ଏବଂ କାଶ ଯୋଗୁଁ ଡାକ୍ତରଖାନାରେ ଚିକିହିତ ହେଉଥିବା ସମସ୍ତ ବ୍ୟକ୍ତିଙ୍କର ବର୍ତ୍ତମାନ କରୋନା ଭୂତାଣୁ ପରୀକ୍ଷା କରାଯିବ